ନମୁନା ପରୀକ୍ଷା କରାଯାଇଛି

ଏହାକୁ ଯିଏ ନ ମାନିବ ତାଙ୍କ ବିରୁଦ୍ଧରେ ଦୂତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ସେ ଚେତାବନୀ ଦେଇଛନ୍ତି

ସେଠାରେ ସ୍ୱାବ ସଂଗ୍ରହ ଓ କକ୍ଷ୍ଟାକୁ ଟ୍ରେସିଂ କାର୍ଯ୍ୟ ଚାଲୁରହିଛି

ସେହିପରି ରାଜ୍ୟର ବିଭିନ୍ନ ସ୍ଚାନରେ ଖୋଲିଥିବା କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ ଷ୍

କଟକ ସହର ସମେତ ବଡମ୍ୟା ନରସିଂହପୁର ବାଙ୍କୀ ନିଆଳି ଇତ୍ୟାଦି ବିଭିନ୍ନ ବ୍ଲକରେ ଥିବା ସଂଗରୋଧ କେନ୍ଦରେ ହୋଇଥିବା ବ୍ୟବସ୍ଥାକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଉଛି

କେନ୍ଦ ମାନବସ୍ୟଳ ବିକାଶ ମନ୍ତୀ ରମେଶ ପୋଖରିଆଲ ନିଶଙ୍ଙ ଆକି ଏହା ଘୋଷଣା କରିଛନ୍ତି

ପରୀକ୍ଷା ଖାତା ଦେଖା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି କେନ୍ଦ୍ର ସରକାର ସିବିଏସଇ ଖାତା ଦେଖାକୁ ନେଇ ଗାଇଡଲାଇନ ଜାରୀ କଲା ପରେ ରାକ୍ୟ ସରକାର ଅନୁରୂପ ଭାବେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ମତଦେଇଛନ୍ତି ପାଣିପାଗ ରାଜ୍ୟରେ ଗ୍ରୀଷ୍କପ୍ରବାହ କାରିରହିଛି

ପାଶିପାଗ କାର୍ଯ୍ୟାଳୟର ନିର୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ଯେ ଆଖାମାନ ସାଗରରେ ସୃଷ୍ ଲଘୁଚାର ଆଗାମୀ ଚାରି ପାଂଚ ଦିନ ମଧ୍ୟରେ ଘନୀଭ୍ତ ହେବାର ସମ୍ଭାବନା ନାହିଁ ତେଣ୍ ଓଡିଶାକୁ ବର୍ଉମାନ ବାତ୍ୟା ଆଶଙ୍କା ନ ଥିବା ସେ ସ୍ୱଷ୍ଟ କରିଛନ୍ତି